ଆନ୍ଦୋଳନ ସମୟରୁ ଶେଷନିଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ବିଜୁବାବୁଙ୍କର ଅବିସ୍କରଣୀୟ ଅବଦାନ ରହିଛି

ରାସୋଳ ଗ୍ରାମପଞାୟତ ଅପହଞ ହୋଇଥିଲେ ମଧ୍ୟ ସେଠାରେ ପାନୀୟ ଜଳ ବ୍ୟବସ୍ଷା ସୌରଚାଳିତ ଲାଇଟ୍ ସ୍ୱାସ୍ଥ୍ୟସେବା ଏବଂ ଆମ୍ଟୁଲାନ୍ ସେବା ଭଳି ସମସ୍ୟାର ଦ୍ରରୀକରଣ କରାଯାଇ ପାରିଛି

ସେ କେକେବିଏଏମ୍ ଡିଭିଜନର ଖଡ଼ଙଗ ଗ୍ରୁପ୍ ପାଇଁ କାର୍ଯ୍ୟ କରୁଥିଲା

ଏ ନେଇ ଅନୁଷ୍ଷିତ ଅନ୍ଲାଇନ୍ ପ୍ରତିଯୋଗିତାରେ ପ୍ରାର୍ଥନା କୃତୀତ୍ ହାସଲ କରିଛନ୍ତି

ଜଣେ ଡିସିପିଙ୍ ତଦାରଖରେ ଏହି ଘଟଶାର ତଦନ୍ତ କରାଯିବ